ପରୀକ୍ଷା ପେ ଚର୍ଚ୍ଚା ପରୀକ୍ଷାକ୍ର ଭୟ ନ କରି ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍ତି ପିଲାମାନଙ୍କ ଚାପଗ୍ରସ୍ତ ନ କରି ସେମାନଙ୍କ ପରୀକ୍ଷା ଉପଭୋଗ କରିବା ନିମନ୍ତେ ସ୍ରଯୋଗ ଦେବା ସକାଶେ ମଧ୍ୟ ସେ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦୀ ଗତକାଲି ସନ୍ଧ୍ୟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପ୍ରଥମ ଭର୍ଚୁଆଲ୍ ସଂସ୍କରଣରେ ବିଦ୍ୟାର୍ଥୀ ଶିକ୍ଷକ ଓ ଅଭିଭାବକମାନଙ୍କ ସହ ପରୀକ୍ଷା ସମୟରେ ଚାପ ଓ ଉତ୍କଶ୍ୱାମୁକ୍ତ ହେବାର ମନ୍ତ୍ର ବାଷ୍ଟିଛନ୍ତି ବିଦ୍ୟାର୍ଥୀ ଏବଂ ଅଭିଭାବକମାନେ ପରୀକ୍ଷା ହିଁ ଜୀବନର ଶେଷ କଥା ବୋଲି ଭାବିବା ଉଚିତ୍ ନୁହେଁ ବରଂ ସବୁବେଳେ ପରବର୍ତ୍ତୀ ପ୍ରୟାସକୁ ଆହୁରି ଉକୁଷ୍ଟ କରିବା ନିମନ୍ତେ ଉଦ୍ୟମ କାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ବିଦ୍ୟାର୍ଥୀମାନେ ସମୟର କିଭଳି ସଦ୍ରପୋଯୋଗ କରିବେ ସେ ବିଷୟରେ ସେମାନଙ୍କୁ ଦିଗ୍ଦର୍ଶନ ଦେବାକୁ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ କହିଛନ୍ତି ସବ୍ର ବିଷୟ ପ୍ରତି ସମାନ ଭାବରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ କହିଛନ୍ତି ଯେଉଁ ବିଷୟରେ ଅଧିକ ଦୂର୍ବଳ ସେହି ବିଷୟକୁ ଅଧିକ ଗୁରୁତ୍ୱର ସହ ଅଧ୍ୟୟନ ପାଇଁ ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ କରିଛନ୍ତି ପ୍ରାତଃ କାଳରେ ମନ ସତେଜ ରହିବା ସହିତ ଏକାଗ୍ରତା ଅଧିକ ତୀକ୍ଷ୍ଣ ହୋଇଥାଏ ତେଣୁ ଏହି ସମୟରେ ସହଜ ବିଷୟବସ୍ତୁ ପରିବର୍ତ୍ତେ କଠିନ ବିଷୟବସ୍ତୁ ଅଧ୍ୟୟନ କରାଯିବା ଉଚିତ ବୋଲି ସେ କହିଛନ୍ତି କଠିନ ପରିଶ୍ରମଦ୍ୱାରା ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରେ ତେଣୁ କଷ୍ଟ ଲାଗୁଥିବା ବିଷୟକୁ ଭୟ ନ କରି ଅଧ୍ୟୟନ ଜାରି ରଖିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ପରୀକ୍ଷା ହଲ୍ରେ ପ୍ରବେଶ କରିବା ପୂର୍ବରୁ ଚାପ ଏବଂ ଭୟକ୍ତ ବାହାରେ ରଖି ପରୀକ୍ଷାରେ ବସିବାକ୍ତ ସେ ବିଦ୍ୟାର୍ଥୀମାନଙ୍କ କହିଛନ୍ତି ଅବସର ସମୟରେ ନିଜକୁ ଭଲ ଲାଗୁଥିବା ବିଷୟ ଉପରେ କାର୍ଯ୍ୟ କରି ନିଜର ବ୍ୟକ୍ତିତ୍ୱର ବିକାଶ କରିବାକ୍ ସେ କହିଛନ୍ତି ସ୍କଜଶୀଳତା ଲୋକମାନଙ୍କୁ ଶିଖରରେ ପହଞ୍ଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଲାମାନଙ୍କୁ କହିଛନ୍ତି ଜଣେ ବିଦ୍ୟାର୍ଥୀ ସବୁ ବିଷୟରେ ପାରଙ୍ଗମ ହୋଇନଥାଏ ଯେଉଁମାନେ ଆଜି ଶିଖରରେ ପହଞ୍ଚିଚ୍ଚନ୍ତି ସେମାନେ ନିର୍ଦ୍ଦିଷ୍ଟ ଏକ ବିଷୟରେ ପାରଙ୍ଗମ ହୋଇ ନିଜର ଲକ୍ଷ୍ୟ ହାସଲ କରିଛନ୍ତି ଏହି ଅବସରରେ ସେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକମାନଙ୍କର ବିଭିନ୍ନ ପ୍ରଶ୍ୱର ଉତ୍ତର ଦେବା ସହ ସେମାନଙ୍କ ସହିତ ମତ ବିନିମୟ କରିଥିଲେ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନୀ ପଞ୍ଜାବ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି

ଏହାଛଡ଼ା ଟିକାକରଣ ହାର ମଧ୍ୟ ଜାତୀୟ ହାରଠାର୍ ଖୁବ୍ କମ୍ ରହିଛି ଯେଉଁଥିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି

ଦିଲ୍ଲୀର ଟିକାକରଣ ହାର ଜାତୀୟ ହାରଠାର୍ ମଧ୍ୟ ଯଥେଷ୍ଟ କମ୍ ରହିଛି ଏବଂ ଏଥିରେ ଉନ୍ନତି ଆଶିବା ଦରକାର ବୋଲି ଶ୍ରୀ ଅଗ୍ନାନୀ ପତ୍ରରେ ଉଲ୍ଲେଖ କରିଛନ୍ତି

ଏହାଛଡ଼ା ସେମାନେ ସରକାରୀ ବେସରକାରୀ କାର୍ଯ୍ୟାଳୟ କିମ୍ବା ନିର୍ମାଣ ଓ ସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟରତ ହିତାଧିକାରୀଙ୍କ ନିମନ୍ତେ ଟିକାକରଣ ଅଭିଯାନକୁ ଅଧିକ ପରିପକ୍ୱ ଏବଂ ଅଧିକ ଗ୍ରହଣୀୟ ତଥା ଲକ୍ଷ ଆଧାରିତ କରିବା ସକାଶେ ରାଜ୍ୟ ସରକାରଗୁଡ଼ିକର ସହଯୋଗରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି

କାର୍ଯ୍ୟସ୍ଥଳୀ ଟିକାକରଣ ଅଭିଯାନର ପ୍ରସ୍ତୁତି ଦିଗରେ ରାଜ୍ୟ ସରକାରଗୁଡ଼ିକ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାପାଇଁ ଶ୍ରୀ ଭୂଷଣ ଗତକାଲି ଉଲ୍ଲେଖ କରିଛନ୍ତି ହର୍ଷବର୍ଦ୍ଧନ ଦେଶରେ କୋଭିଡ୍ ଟିକା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ଅଛି ଏଣୁ ମିଶନ ଢାଞ୍ଚାରେ ଟିକାକରଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପରାମର୍ଶ ଦେଇଛନ୍ତି ପୂର୍ବଭଳି ରାଜ୍ୟଗୁଡ଼ିକୁ କୋଭିଡ୍ ଟିକା ଯୋଗାଣ ବଳବତ୍ତର ରହିବ ବୋଲି ଶ୍ରୀ ବର୍ଦ୍ଧନ ପ୍ରତିଶ୍ରତି ଦେଇଛନ୍ତି ଦୈନିକ ଭିତ୍ତିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମୃତ୍ୟୁ ହାର ବୃଦ୍ଧି ପାଉଥିବା ରାଜ୍ୟଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟବିଭାଗ ପ୍ରମୁଖ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲାବେଳେ ସେ ଏହା କହିଛନ୍ତି ଛତିଶଗଡ ଦିଲ୍ଲୀ ଗୁଜରାଟ ହରିୟାଣା ହିମାଚଳ ପ୍ରଦେଶ ଝାଡଖଣ୍ଡ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ରପଞ୍ଜାବ ଓ ରାଜସ୍ଥାନର ଏହି ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ

କେବଳ ଇ ପାସ୍ ଦ୍ୱାରା ଜିଲ୍ଲା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ ବ୍ୟାବସାୟିକ ପ୍ରତିଷ୍ଠାନ ବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ୍ ରହିବ ଯେକୌଣସି ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସମେତ କନସମାବେଶ ଓ ଶୋଭାଯାତ୍ରା ଆୟୋଜନ ନିମନ୍ତେ ଅନୁମତି ମିଳିବ ନାହିଁ କେବଳ ପେଟ୍ରୋଲ୍ ପମ୍ପ୍ ଔଷଧ ଦୋକାନ ଓ ଏଲ୍ପିଜି ବିତରଣ ସଂସ୍ଥାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି

ଏହାଛଡ଼ା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦୋକାନ ବଙ୍ଗାର ଓ ହୋଟେଲ୍ ଆଦି ଖୋଲିବା ନିମନ୍ତେ ସମୟ ନିର୍ଘକ୍ଷ ସ୍ଥିର କରାଯାଇଛି କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ ଉଚ୍ଚନ୍ୟାୟାଳୟ ରାୟପୁର ଦୁର୍ଗ ଓ ବିଳାସପୁର ଜିଲ୍ଲା ଓ ସେସନ୍ସ୍ ଅଦାଲତରେ କେବଳ ଅତି କରୁରୀ ମାମଲାଗୁଡ଼ିକର ଶୁଣାଣି ହେବ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟରେ ଭର୍ଚୁଆଲ୍ ଶୁଣାଶି ନିମନ୍ତେ ବ୍ୟବସ୍ଥା କରାଯାଇଛି

ଗତବର୍ଷର ଚାମ୍ପିୟନ୍ ମୁମ୍ଯାଇ ଇଣ୍ଡିଆନ୍ସ ଦଳ ପ୍ରାର୍ୟିକ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍କୁ ଭେଟିବ